ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ବିଭିନ୍ନ ଦକ୍ଷିଣ ପୂର୍ବ ଏସୀୟ ଏବଂ ୟୁରୋପୀୟ ରାଷ୍ଟ୍ରମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଛି ସେ କହିଛନ୍ତି ନିଜ ନିଜର ପ୍ରତିଭା ପ୍ରଦର୍ଶନ ପାଇଁ ଯୁବପିଢିକୁ ଅନ୍ତର୍ଜାତୀୟ ମଞ୍ଚ ଯୋଗାଇଦେବା ସହିତ ବିଶ୍ୱସ୍ତରରେ ପ୍ରଚଳିତ ଶ୍ରେଷ କାର୍ଯ୍ୟଶୈଳୀରୁ ଜ୍ଞାନ ଆହରଣ ସୁନିଶ୍ଚିତ କରାଇବା ଆମର ଲକ୍ଷ୍ୟ ଶ୍ରୀ ମୋଦି କହିଛନ୍ତି ଭାରତୀୟ କାର୍ଯ୍ୟଶୈଳୀରେ ଏବେ ବିରାଟ ପରିବର୍ତ୍ତନ ପରିଲକ୍ଷିତ ହେବାରେ ଲାଗିଛି ଏବଂ ଦିନେ ଯାହାକୁ ଆମେ ଅସ୍ୟବ ବୋଲି ବିବଚେନା କରୁଥିଲୁ ସେହିସବୁ କାର୍ଯ୍ୟ ଏବେ ଅବିଳୟେ ସମ୍ପାଦିତ ହୋଇପାରୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯେତେବେଳେ ଆଇଆଇଟି ଏରୋସ୍କେଶ୍ ଇଞ୍ଜିନିୟର ସୃଷ୍ଟି କରୁଥିଲା ସେତେବେଳେ ସେମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଦେଶରେ ମଜବୁତ୍ ବ୍ୟବସ୍ଥା ନ ଥିଲା ଏବେ ଭାରତରେ ମହାକାଶ ବିଜ୍ଞାନ କ୍ଷେତ୍ରରେ ଐତିହାସିକ ସଂସ୍କାର ଦ୍ୱାରା ଏହା ଯୁବପିଡିଙ୍କ ପାଇଁ ନିଯୁକ୍ତିର ନୂଆ ଦିଗ ଉନ୍କକ୍ତ କରିଛି ଏବେ ଦେଶରେ ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ ଏବଂ ନବସ୍କଜନଭରା କାର୍ଯ୍ୟ ଆରମ୍ଭ ହୋଇଯାଇଛି ଏବଂ ସରକାର ସଂସ୍କାର ପ୍ରଦର୍ଶନ ଓ ରୂପାନ୍ତରଣ ଭଳି ତିନୋଟି ମନ୍ତ ପ୍ରତି ସମ୍ପୁର୍ଣ୍ଣ ପ୍ରତିଶ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ପିଏମ୍ ଅଲ୍ ପାର୍ଟି ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଆଉ କିଛି ସପ୍ତାହ ଭିତରେ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ବାହାର କରିବ ଗତକାଲି ଏକ ସର୍ବଦଳୀୟ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆଉ କିଛି ସପ୍ତାହ ଭିତରେ କୋବିଡ୍ ପ୍ରତିଷେଧକ ବାହାରି ଯିବ ବୋଲି ଦେଶର ବୈଜ୍ଞାନିକମାନେ ଆଶ୍ୱାସନା ଦେଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପାଇଁ ଭାରତରେ ଶସ୍ତା ଓ ଫଳପ୍ରଦ ପ୍ରତିଷେଧକ ମିଳିପାରିବ ବୋଲି ସମଗ୍ର ବିଶ୍ୱ ଆଶାବାଦୀ ରହିଛି ସେ କହିଛନ୍ତି ବୈଙ୍କାନିକମାନଙ୍କ ଉଦ୍ୟମ ଯୋଗୁଁ ଦେଶରେ ଖୁବ୍ ଶୀଘ୍ର ସାମୁହିକ ପ୍ରତିଷେଧକ ଟିକାକରଣ ସମ୍ଭବ ହେବ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିଷେଧକ ଉପରେ ଗବେଷଣାରତ ବୈଜ୍ଞାନିକମାନଙ୍କ ଠାର୍ ସମ୍ମତି ମିଳିବା ପରେ ଦେଶରେ ପ୍ରତିଷେଧକ ଟିକା ଦିଆଯିବା କାର୍ଯ୍ୟ ଆରମ୍ଭ ହେବ ଦେଶରେ ସାମୁହିକ ପ୍ରତିଷେଧକ ଟିକାକରଣ ପାଇଁ ବ୍ୟାପକ ନେଟ୍ୱର୍କ ସ୍ଥାପନ କରାଯାଇଛି ଓ ପ୍ରତିଷେଧକଗ୍ରଡ଼ିକ୍ ସଂରକ୍ଷିତ କରି ରଖିବା ଲାଗି ଶୀତଳ ଭଶ୍ଡାର ଶୃଙ୍ଖଳ ସ୍ଥାପନ କରାଯାଉଛି ଶ୍ରୀ ମୋଦୀ କହିଛନ୍ତି ପ୍ରଥମେ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଚିକିତ୍ସା କର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଅଗ୍ରାଧିକାର ଭିତ୍ତିରେ ଦିଆଯିବ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ବିଚାର ବିମର୍ଷ ପରେ ଲୋକମାନଙ୍କୁ ପ୍ରତିଷେଧକ ଦେବା ପାଇଁ ଅଗ୍ରାଧିକାର ଭିତ୍ତିକ ତାଲିକା ପ୍ରସ୍ତୁତ କରାଯିବ ପ୍ରଧାନମନ୍ତୀ କହିଛନ୍ତି ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନଙ୍କ ସହ ଆଲୋଚନା ପରେ ପ୍ରତିଷେଧକର ମିଲ୍ୟ ନିର୍ଦ୍ଧାରଣ କରାଯିବ

ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମିତଙ୍କ ସଂଖ୍ୟାଠାରୁ ଅଧିକ ରହିଛି

ମନ୍ତ୍ରଣାଳୟ କହିଛି ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିହା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି

ଫାର୍ମର୍ ଟକ୍ କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସରକାର ଓ କୃଷକ ସଂଘ ପ୍ରତିନିଧିମାନଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ

କୃଷି ଖାଉଟୀ ବ୍ୟାପାର ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟର ବରିଷ ଅଧିକାରୀମାନେ ମଧ୍ୟ ଏହି ଆଲୋଚନାରେ ଭାଗ ନେଇଥିଲେ ଏହି ବୈଠକ ସୌହାଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବୈଠକକାଳରେ କୃଷିମନ୍ତ୍ରୀ ଶ୍ରୀ ତୋମାର କୃଷକମାନଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଥିଲେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା ପୂର୍ବଭଳି କାରି ରହିବ ତେଣୁ ଏହା ଉଠିଯିବାର ଭୟ କୃଷକମାନେ ମନରୁ ଦୂରେଇ ଦେବା ପାଇଁ ଶ୍ରୀ ତୋମାର କୃଷକ ସଂଘଗୁଡିକୁ ପରାମର୍ଶ ଦେଇଥିଲେ କୃଷକ ସଂଘର ପ୍ରତିନିଧିମାନେ ତିନିଟି ଯାକ କୃଷି ଆଇନ୍ର ସାୟିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇଥିବାବେଳେ କେଉଁ ସାୟିଧାନିକ ବ୍ୟବସ୍ଥା ଅନୁଯାୟୀ ଏହି ତିନିଟି ଆଇନ୍ ସଂସଦର ଅନୁମୋଦନ ଲାଭ କରିଥିଲା ସରକାରଙ୍କ ପକ୍ଷରୁ ସେ ସମ୍ପର୍କରେ ସ୍ୱଷ୍ଟ ଭାବେ ବୁଝାଇ ଦିଆଯାଇଥିଲା ଏହି ଅବସରରେ କୃଷକ ସଂଘ ପକ୍ଷରୁ କୃଷି ଉତ୍ପାଦ ବଜାର କମିଟି ଏପିଏମ୍ସି ସମ୍ପର୍କିତ ପ୍ରସଙ୍ଗମାନ ଉତ୍ଥାପନ କରାଯାଇଥିଲା ଏହି ଆଇନ୍ କାର୍ଯ୍ୟକାରୀ ହେଲେ ଏପିଏମ୍ସି ବେସରକାରୀ ବଜାର ଓ ବିପଣନ ମଣ୍ଡି ମଧ୍ୟରେ ପ୍ରତିଯୋଗୀତା ସୂଷ୍ଟି ହେବାର ଆଶଙ୍କା ରହିଛି ବୋଲି କୃଷକ ସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଥିଲା ତେବେ କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି କୃଷି ଆଇନ୍କୁ କାର୍ଯ୍ୟକାରୀ କରାଯାଇଛି ବୋଲି କୃଷି ଓ କୃଷକ କଲ୍ୟାଣ ସଚିବ ସଂଜୟ ଅଗ୍ରୱାଲ୍ ସ୍ୱଷ୍ଟ କରିଥିଲେ ଜିଏଚ୍ଏମ୍ସି ପୋଲିଂ ବହୁ ଚର୍ଚ୍ଚିତ ଗ୍ରେଟର୍ ହାଇଦ୍ରାବାଦ ପୌର ନିଗମ ନିର୍ବାଚନରେ ଶାସକ ଟିଆର୍ଏସ୍ ଦଳ ସର୍ବାଧକ ଆସନ ଲାଭ କରିଛି ତେବେ ବିକେପି ପ୍ରଥମ ଥରପାଇଁ ଏହି ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ପରେ ଟିଆର୍ଏସ୍ ସଂଖ୍ୟାଗରିଷ୍ଠତା ହାସଲରୁ ବଞ୍ଚିତ ହୋଇଛି

ଏହି ନିର୍ବାଚନରେ ଦଳର ସଫଳ ପ୍ରଦର୍ଶନ ପାଇଁ ବିକେପିର ବହୁ ରାଷ୍ଟ୍ରୀୟ ନେତା ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି